ପ୍ରଧାନମନ୍ତ୍ରୀ ମୁମ୍ଭାଇରେ ଭାରତୀୟ ଚଳଚ୍ଚିତ୍ର କାତୀୟ ସଂଗ୍ରହାଳୟକୁ ଉଦ୍ଘାଟନ କରିଛନ୍ତି

ଏବଂ ବ୍ୟାଡ୍ମିଣ୍ଟନ୍ରେ ଭାରତର ସାଇନା ନେହେୱାଲ୍ ମ୍ୟାଲେସିଆ ମାଷ୍ଟର୍ସର୍ ବାଦ୍ ପଡ଼ିଛନ୍ତି ପିଏମ୍ ସିଲ୍ବାସା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକି ସିଲ୍ବାସାର ସୟଲିଠାରେ ଏକ ମେଡିକାଲ୍ କଲେଜ୍ର ଭିଭିପ୍ରସ୍ତର ସ୍ଥାପନ କରିଛନ୍ତି ଏହି ଅବସରରେ ସେ କହିଛନ୍ତି ସ୍ୱାଧୀନତା ପରଠାରୁ ଦାଦ୍ରା ଓ ନଗରହାବେଳି ଏହାର ପ୍ରଥମ ମେଡିକାଲ୍ କଲେଜ୍ ପାଇଛି ସେ କହିଛନ୍ତି ସୟଲି ମେଡିକାଲ୍ କଲେଜ୍ ସେହି ଅଞ୍ଚଳରେ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିବ

ତାଙ୍କ ସରକାର ସବ୍ ସାଥ୍ ସବ୍ କା ବିକାଶ୍ ନୀତିକୁ ଅନୁସରଣ କରୁଛନ୍ତି ଓ ଏକ ପରିବାରର ଉନ୍ନତି ପାଇଁ କାର୍ଯ୍ୟ ନକରି ସମଗ୍ର ଦେଶର ବିକାଶ ଦିଗରେ କାର୍ଯ୍ୟ କରୁଛନ୍ତି

ଶ୍ରୀ ମୋଦି କହିଛନ୍ତି ଦୁର୍ନୀତି ବିରୁଦ୍ଧରେ ତାଙ୍କର ପଦକ୍ଷେପ କିଛି ଲୋକଙ୍କୁ ବିଚଳିତ କରି ଦେଇଛି ସେମାନଙ୍କୁ ସର୍ବସାଧାରଣ ସମ୍ପଭି ଲୁଟ୍ କରିବାରୁ ସେ ରୋକିବାରୁ ବର୍ତ୍ତମାନ ସେମାନେ ମହାମେଣ୍ଟ ଗଠନ କରୁଛନ୍ତି ଶ୍ରୀ ମୋଦି ଡାମନ୍ ଏବଂ ଦାଦ୍ରା ଓ ନଗର ହାବେଳିରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ କରି ଫଳକ ଉନ୍କୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ଏମ୍ ଆରୋଗ୍ୟ ଆପ୍ର ଶୁଭାରମ୍ଭ କରିଛନ୍ତି ପ୍ରତ୍ୟେକ ଘରୁ ବର୍ଯ୍ୟବସ୍ତୁ ସଂଗ୍ରହ ଓ କଠିନ ବର୍ଯ୍ୟବସ୍ତୁର ପ୍ରକ୍ରିୟାକରଣର ମଧ୍ୟ ସେ ଶୁଭାରମ୍ଭ କରିଛନ୍ତି

ପ୍ରଧାନମନ୍ତ୍ରୀ ନବସାରିଠାରେ ନିରାଲି କ୍ୟାନସର୍ ହସ୍ୱିଟାଲ୍ର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ

ଝାଡ଼ଖଣ୍ଡ ଦ୍ୱାରା ଏକ ରାଜ୍ୟ ଆଲୋଚନାଚକ୍ରର ମଧ୍ୟ ଆୟୋଜନ କରାଯାଇଥିଲା ଏହି ଅବସରରେ ଉଦ୍ବୋଧନ ଦେଇ ଝାଡ଼ଖଣ୍ଡ ଖଦିବୋର୍ଡ଼ ଚେୟାରମ୍ୟାନ୍ ସଞ୍ଜୟ ସେଟ୍ ଝାଡ଼ଖଣ୍ଡ ବିକାଶରେ ଭାଗିଦାର ହେବାକୁ ପୁଞ୍ଜିନିବେଶକାରୀମାନଙ୍କୁ ଆହ୍ୱାନ ଦେଇଛନ୍ତି ଝାଡ଼ଖଣ୍ଡ ଶିଳ୍ପ ସଚିବ କେ ରବି କୁମାର ରାଜ୍ୟରେ ପୁଞ୍ଚିନିବେଶ ପାଇଁ ଥିବା ସୁବିଧା ସୁଯୋଗଗୁଡ଼ିକ ସଂକ୍ରାନ୍ତରେ ସ୍ଚଚନା ଦେଇଥିଲେ ପିଏମ୍ ମୁମ୍ବାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମୁମ୍ୟାଇରେ ଭାରତୀୟ ସିନେମା ଜାତୀୟ ସଂଗ୍ରହାଳୟକୁ ଉଦ୍ଘାଟନ କରିଛନ୍ତି ଲାଗି କରିଥିବା ଦୁଇଟି ଅଟ୍ଟାଳିକାରେ ସେହି ସଂଗ୍ରହାଳୟ ରହିଛି ଓ ଚଳଚ୍ଚିତ୍ର ସମାଲୋଚକ ତଥା ଚଳଚ୍ଚିତ୍ର ଉପରେ ଅଧ୍ୟୟନରତ ବ୍ୟକ୍ତିମାନଙ୍କର ଆବଶ୍ୟକତାକୁ ଏହା ପୂରଣ କରିବ ଏହା ମଧ୍ୟ ଦର୍ଶକମାନଙ୍କୁ ଦୃଶ୍ୟ ଗ୍ରାଫିକ୍ୱ ପ୍ରଦର୍ଶନ ଓ ମଲ୍ଟିମିଡିଆ ମାଧ୍ୟମରେ ଭାରତର ଚଳଚ୍ଚିତ୍ର ବିଷୟରେ ସ୍ୱଚନା ପ୍ରଦାନ କରିବ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ଚଳଚ୍ଚିତ୍ର କ୍ଷେତ୍ରରେ ଏକ ଉନ୍ନତ ସ୍ଥାନରେ ପହଞ୍ଚିବାରେ ଭାରତୀୟ ଚଳଚ୍ଚିତ୍ରର ଗୁରୁତ୍ୱପୂର୍୍ଣ ଭୂମିକା ରହିଛି ଭାରତୀୟ ଚଳଚ୍ଚିତ୍ର କ୍କାତୀୟ ସଂଗ୍ରହାଳୟର ଉଦ୍ଘାଟନୀ ସମାରୋହରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି ଏହା କହିଛନ୍ତି ଭାରତୀୟ ଚଳଚ୍ଚିତ୍ରରେ ଦେଶର ବିବିଧତାର ଛାପ ଦେଖିବାକୁ ମିଳିଥାଏ ଓ ଦେଶର ଏକତାର ବିକାଶରେ ଏହାର ମହତ୍ୱପୂର୍ଣ୍ଣ ଭୂମିକା ଥିବାର ପ୍ରଧାନମନ୍ତ୍ରୀ କହିଛନ୍ତି ପୋଲ ରାଲି ବିଜେପି ଟିଏମ୍ସି ମୁଖ୍ୟ ମମତା ବାନାର୍ଜୀଙ୍କ ଦ୍ୱାରା ଆୟୋଜିତ ମିଳିତ ବିରୋଧୀ ଦଳ ରାଲିକୁ ବିଜେପି ସ୍ୱାର୍ଥପରତା ଓ ପରସ୍କର ବିରୋଧୀ ନୀତିବାଦୀମାନଙ୍କର ରାଲି ବୋଲି ବର୍ଷନା କରିଛି ଏକ ସାମ୍ଭାଦିକ ସମ୍ମିଳନୀରେ ପାର୍ଟିର କାତୀୟ ସ୍ତରୀୟ ମୁଖପାତ୍ର ରାଜୀବ ପ୍ରତାପ ରୁଡ଼ି କହିଛନ୍ତି ଏହି ରାଲି କେବଳ ମୋଦି ବିରୋଧୀ ଅଭିଯାନ ରାଲିର ଶୀର୍ଷକ ୟୁନାଇଟେଡ୍ ଇଣ୍ଡିଆ ଉପରେ ମନ୍ତବ୍ୟ ଦେଇ ମୁଖପାତ୍ର କହିଛନ୍ତି ଭାରତର ଏକତା ପାଇଁ କେଉଁଠି ବିପଦ ସୂଷ୍ଟି ହୋଇଛି ତାହା ସେ ଜାଶନ୍ତି ନାହିଁ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ନେତୃତ୍ୱକୁ ନେଇ ମତପାର୍ଥକ୍ୟ ରହିଥିବାର ବିଜେପି ସ୍ୱଷ୍ଟ ଜାଶିପାରିଛି ଓ ବିରୋଧୀ ଦଳମାନଙ୍କର କୌଣସି ନେତା ନାହାନ୍ତି ବୋଲି ସେ କହିଛନ୍ତି ଶ୍ରୀ ରୁଡ଼ି କହିଛନ୍ତି କନସାଧାରଣ ନରେନ୍ଦ୍ର ମୋଦି ସରକାରଙ୍କର କାର୍ଯ୍ୟ ଦେଖିଛନ୍ତି ଓ ବିଜେପି କେନ୍ଦ୍ରରେ ପରବର୍ତ୍ତୀ ସରକାର ଗଠନ କରିବ ବୋଲି ସେ ଦୂଢ଼ୋକ୍ତି ପ୍ରକାଶ କରିଛନ୍ତି

ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଏକ ଟ୍ୱିଟ୍ ବାର୍ତ୍ତାରେ କହିଛନ୍ତି ସାମରିକ ପୋଲିସ ପଦବୀର କୋଡ଼ିଏ ପ୍ରତିଶତ ମହିଳାମାନଙ୍କ ଦ୍ୱାରା ପୁରଣ କରାଯିବ ସେ କହିଛନ୍ତି ମହିଳାମାନଙ୍କ ଯୋଗଦାନ ଦ୍ୱାରା ସଶସ୍ତ ବଳରେ ସେମାନଙ୍କ ଭୂମିକା ବୃଦ୍ଧି ପାଇବ ଆବଶ୍ୟକତା ଅନୁଯାୟୀ ଦୁଷ୍କର୍ମ ଏବଂ ଦୁର୍ବ୍ୟବହାର ମାମଲାରେ ସେମାନେ ତଦନ୍ତ ଦିଗରେ ସେନାକୁ ସହାୟତା କରିବେ ଏହା ପୂର୍ବରୁ ସେନା ବାହିନୀର ସ୍ୱାସ୍ଥ୍ୟ ଆଇନ୍ ଶିକ୍ଷା ସିଗ୍ନାଲ୍ ଏବଂ ଇଞ୍ଜିନିୟରିଂ କ୍ଷେତ୍ରରେ ମହିଳାମାନଙ୍କୁ ସାମିଲ କରାଯାଇ ସାରିଛି

କଳାଧନ ନିବାରଣ ଆଇନ୍ରେ ମୁମ୍ବାଇ ଓ ପୁଣେରେ ସେହି ସମ୍ପଭିଗୁଡ଼ିକ ଅଚଳ କରାଯାଇଛି

ଏନ୍ଆଇଏ ଅଭିଯୋଗପତ୍ର ଅନୁସାରେ ଜାକିର ନାଏକ ଜାଶିଶୁଣି ହିନ୍ଦୁ ଖ୍ରୀଷ୍ଟଧର୍ମାବଲମ୍ଭୀ ଅଣ ଓ୍ୱାହାବି ମୁସଲମାନ ବିଶେଷ କରି ଶିଆ ସୁପି ଓ ବରେଲୱ୍ସମାନଙ୍କ ଧାର୍ମୀକ ଭାବନାକୁ ଅପମାନିତ କରି ଆସୁଥିଲା

ଟ୍ୱିଟ୍ କରି ଶ୍ରୀ ମୋଦି ଲୋକମାନଙ୍କୁ ମତାମତ ଦେବାକୁ ଅନୁରୋଧ କରିଛନ୍ତି

ସୁଷମା ବିଶ୍ୱ ଶାନ୍ତି ଓ ସୁରକ୍ଷା ଦିଗରେ ଆତଙ୍କବାଦ ସବୁଠାରୁ ବଡ଼ ଆହ୍ୱାନ ବୋଲି ବିଦେଶୀ ମନ୍ତ୍ରୀ ସୁଷମା ସ୍ୱରାଜ କହିଛନ୍ତି ଗାନ୍ଧିନଗରଠାରେ ଆୟୋଜିତ ଭାଇବ୍ରାଷ୍ଟ୍ ଗୁଜରାଟ ସମିଟ୍ର ଆଫ୍ରିକା ଦିବସ ପାଳନ ଅବସରରେ ଶ୍ରୀମତୀ ସ୍ୱରାଜ କହିଚନ୍ତି ଭାରତ ଭଳି ଅନେକଗୁଡ଼ିଏ ଆଫ୍ରିକୀୟ ଦେଶ ଆତଙ୍କବାଦର ଶୀକାର ହୋଇଛନ୍ତି ଭାରତର ବୈଦେଶିକ ନୀତିରେ ଆଫ୍ରିକାର ବିକାଶ ପ୍ରମୁଖ ଭାବେ ସ୍ଥାନ ପାଇଥିବା କଥା ଅବତାରଣା କରି ଶ୍ରୀମତୀ ସ୍ୱରାଜ କହିଛନ୍ତି ଭାରତ ଆଫ୍ରିକା ସଂପର୍କ ଦୂଢ଼ ଏବଂ ଦୀର୍ଘସ୍ଥାୟୀ

ରେଲୱେ ରେଳବାଇର ଏକ ଲକ୍ଷ କୋଟି ଷ୍ଟେସନ୍ ପୁନଃ ଆଧୁନିକୀରଣ ଯୋଜନାରେ ଆସାମର ପାଞ୍ଚଟି ଷ୍ଟେସନ ସହ ଉତ୍ତରପୂର୍ବ ସୀମାନ୍ତ ରେଳବାଇର ଏଗାରଟି ଷ୍ଟେସନରେ ବିକାଶ କରାଯିବ ବିମାନ ବନ୍ଦର ଭଳି ମାନକ ଏଥିରେ ସ୍ଥାନ ପାଇବ ଆଜି ଏ ସଂପର୍କରେ ଗୌହାଟୀଠାରେ ଉତ୍ତର ପୂର୍ବ ରେଳବାଇର ଅଧିକାରୀ କହିଛନ୍ତି ଆସାମର ଗୌହାଟୀ କାମାକ୍ଷା ଲୁମ୍ଡିଙ୍ଗ୍ ନିଉ ତିନ୍ୟକିଆ ଏବଂ ଦିବ୍ରୁଗଡ଼କୁ ଏହି ଯୋଜନାରେ ସାମିଲ କରାଯାଇଛି ଏହି ଯୋଜନାରେ କଟିହାର ପୁର୍ନିଆ କିସନଗଞ୍ଜ ବର୍ସୋଇ ଦିମାପୁର ଏବଂ ଅଗରତାଲା ଷ୍ଟେସନ୍ ମଧ୍ୟ ରହିଛି ପେନସନ୍ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମଧୁବାବୁ ପେନସନ୍ ଯୋଜନା ଅଧୀନରେ ସାମାଜିକ ସୁରକ୍ଷା ପେନ୍ସନ୍ରେ ମାସିକ ଦୁଇ ଶହ ଟଙ୍କା ବୃଦ୍ଧି କରିଛି

ରାଜଧାନୀ ରେଳମନ୍ତ୍ରୀ ପୀୟୁଷ ଗୋୟଲ ଆକି ଅପରାହ୍ନରେ ମୁମ୍ୟାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍ ଏବଂ ଦିଲ୍ଲୀର ହଜରତ ମ୍ରଜାହିଦ୍ଦିନ୍ ମଧ୍ୟରେ ନ୍ତଆ ରାଜଧାନୀ ଏକୁପ୍ରେସର ଶ୍ରଭାରମ୍ଭ କରିଛନ୍ତି ଏହା ସପ୍ତାହକ୍ତ ଦୂଇ ଥର ଚାଲିବ କେନ୍ଦ୍ରୀୟ ଜୋନ୍ ସମେତ ମଧ୍ୟପ୍ରଦେଶ ଦେଇ ଚଳାଚଳ କରିବାରେ ଏହା ପ୍ରଥମ ରାଜଧାନୀ ଏକୁପ୍ରେସ୍

ଆସନ୍ତା ସୋମବାର ପର୍ଯ୍ୟନ୍ତ ବରଫପାତ ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି

ଗତ ସନ୍ଧ୍ୟାରେ କିଦାୟୀ ଶ୍ରୀକାନ୍ତ ମଧ୍ୟ ପୁରୁଷ ସିଙ୍ଗଲସ୍ରୁ ବାଦ୍ ପଡ଼ିଥିଲେ

ଖେଲୋ ଇଣ୍ଡିଆ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାର ଆଜି ଅନୁଷ୍ଠିତ ଖେଳରେ ଗୁଜରାଟର ଦେବ୍ ଜାଭିଆ ପ୍ରଥମ ସ୍ୱର୍ଷ୍ଣ ପଦକ ହାସଲ କରିଛନ୍ତି